ମହାରାଷ୍ଟ୍ର କେରଳ ପଞ୍ଞାବ ମଧ୍ଧପ୍ରଦେଶ ଓ ଛତିଶଗଡ଼ରୁ ଓଡ଼ିଶାକୁ ଫେରୁଥିବା ଯାତ୍ରୀମାନଙ୍କ ଉପରେ ବିଶେଷ ନଜର ରଖାଯାଉଛି ବିମାନବନର ରେଳଷ୍ଟେସନ ଆଦି ସ୍ଥାନ ମାନଙ୍କରେ ଯାଞ ବ୍ୟବସ୍ଥା କଡାକଡି କରାଯାଇଛି

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ କଡାକଡି ପାଳନ କରାଯିବ